ସେହିଦିନ ଆୟୋଜିତ ହେବାକୁ ଥିବା ଏକତା ଦୌଡ଼ରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ପ୍ରଧାନମନ୍ତୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ସେ କହିଛନ୍ତି ହକି ଖେଳରେ ଭାରତର ସୁନେଲି ଇତିହାସ ରହିଛି ଏବଂ ମେଜର ଧାନଚାନ୍ଦଙ୍କ ଭଳି ସୁନାମଧନ୍ୟ ହକି ଖେଳାଳିମାନେ ଭାରତରେ ଜନ୍ମ ନେଇଛନ୍ତି

ଏହି ପରମ୍ପରାକୁ ଭାରତ ଯୁଗ ଯୁଗ ଧରି ପାଳନ କରିଆସୁଛି ବର୍ତ୍ତମାନ ଦେଶର ସବୁକ୍ଷେତ୍ରରେ ଏହି ପରମ୍ପରାର ସୁଗକ୍ଷକୁ ସମସେ ଅନୁଭବ କରିପାରିବେ

ପ୍ରଧାନମନ୍ତୀ କହିଛନ୍ତି ମୁଁ ନୁହେଁ ଆମେ ମନୋଭାବ ସମସ୍ତଙ୍କୁ ଅନୁପ୍ରାଶିତ କରିବ ଏବଂ ସମାଜର କଲ୍ୟାଶ ସାଧନ ହୋଇପାରିବ

ସେ କହିଛନ୍ତି ଜନକାତି ସମ୍ପ୍ରଦାୟ ଶାନ୍ତି ଓ ସଦ୍ଭାବନାପୂର୍ଶ୍ଣ ସହାବସ୍ଗାନରେ ବିଶ୍ୱାସ କରନ୍ତି କିନ୍ତୁ ଯଦି କେହି ସେମାନଙ୍କର କ୍ଷତି କରନ୍ତି କି ୟା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ୟ କରନ୍ତି ନିଜର ଅଧିକାର ପାଇଁ ସେମାନେ ଯୁଦ୍ଧ କରିବାପାଇଁ ପଛେଇବେ ନାହିଁ

କିନ୍ତୁ ଏବେ ସାର୍ବଜନୀନ ସହଯୋଗ ଓ ସମନ୍ୱୟ ରକ୍ଷା ଜରିଆରେ ସନ୍ତାସବାଦ ଜଳବାୟୁ ପରିବର୍ଭନ ଅର୍ଥନୈତିକ ବିକାଶ ଓ ସାମାଜିକ ନ୍ୟାୟ ଆଦିର ବିପଦ ଦୂର କରାଯାଇପାରିବ

ଧନତେରସ୍ ଦୀପାବଳି ଭାଇଦୁକ୍ ଓ ଛଟ୍ପୂକା ଉପଲକ୍ଷେ ପ୍ରଧାନମନ୍ତୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଯାଦବ ପଡ଼ିଆରେ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବରେ ଯୋଗଦେଇ ଏହି ବିଷୟ ପ୍ରକାଶ କରିବା ସହ ବିଭିନ୍ ଉନ୍ୟନମ୍ଳକ ଯୋଜନାରେ ସମାଲୋଚନା କରିଥିଲେ

ମୁଖ୍ୟମନ୍ତୀ ଘଟଶାକୁ ନେଇ ଗଭୀର ଦୂଖ ପ୍ରକାଶ କରିବା ସହ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି

ବିଦ୍ୟୁତ୍ ଆଘାତରେ ପଶୁ ମୃତ୍ୟୁ ଓଡ଼ିଶାରେ ବହୁ ପୂର୍ବରୁ ଏକ ଚର୍ଚିତ ପ୍ରସଙ୍ଗ ହୋଇଥିଲେ ମଧ ପୁଶି ହାତୀ ମୃତ୍ୟୁ ଦୁଃଖ ଓ ପରିତାପର ବିଷୟ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଆଇନଜୀବୀ ଆନୋଳନ ଜଣେ ଆଇନଜୀବୀଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ରାଜ୍ୟବ୍ୟାପୀ ଚାଲିଥିବା ଆଇନକୀବୀଙ୍କ ଆଦୋଳନ ଭିନ୍ନ ମୋଡ଼ ନେଇଛି ଏହି ଆଦୋଳନରୁ ବିଜେଡ଼ି ଆଇନଜୀବୀ ସାମୁଖ୍ୟ ଓହରି ଯାଇଥିବା ବେଳେ ହାଇକୋର୍ଟ ବାର୍ ଆସୋସିଏସନ୍ର ଉପସଭାପତି ଇସ୍ତଫା ଦେଇଛନ୍ତି

ମୃତ ମହିଳା ହେଉଛନ୍ତି ବହଳଗୁଡ଼ା ଗାଁର ସବିତା ଘୋଷ